ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି

ସେମାନଙ୍କୁ କପ୍ରାନ ଓ ବାତାଗୁଣ୍ଡ ଗ୍ରାମଠାରୁ ଅପହରଣ କରିନିଆଯାଇଥିଲା

ଏସ୍ପିଓ ମାନଙ୍କ ହତ୍ୟା ସଂକ୍ରାନ୍ତରେ କୌଣସି ସନ୍ତାସବାଦୀ ଗୋଷୀ ପକ୍ଷରୁ ଦାବି କରାଯାଇନାହିଁ

ଦୃଢ଼ ଓ ମୌଳିକ ମାକ୍ରୋ ଅର୍ଥନୀତିରେ ଏହା ପରିଦୃଶ୍ୟ ହେଉଛି ସରକାର ଦେଶର ସ୍ୱାର୍ଥକ୍ ପ୍ରାଥମିକତା ଦେଉଥିବାରୁ ଏହା ସମ୍ଭବ ହୋଇପାରିଛି ଗତକାଲି ସଂଧ୍ୟାରେ ନୂଆଦିଲ୍ଲୀଠାରେ ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ପ୍ରଦର୍ଶନୀ କେନ୍ଦ୍ରର ଶିଳାନ୍ୟାସ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କେନ୍ଦରେ ଏନ୍ଡିଏ ସରକାର ଏକ ସଚ୍ଚୋଟ ଓ ପାରଦର୍ଶୀ ପ୍ରଶାସନ ପ୍ରତିଷ୍ଠା କରିଛନ୍ତି

ଦେଶର ସମଷ୍ଟିଗତ ଅର୍ଥନୀତିର ମୂଳଦୁଆ ଖୁବ୍ ସୁଦୃଢ଼ ଏବଂ ନିର୍ମାଣ ଓ କୃଷିକ୍ଷେତ୍ର ଅର୍ଥନୀତିକୁ ଏକ ଟ୍ରିଲିଅନ୍ ଲେଖାଏଁ ସହାୟତା ପ୍ରଦାନ କରିବ

ଭିପି ରୋମାନିଆ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ତାଙ୍କର ସାତଦିନିଆ କେନ୍ଦ୍ରୀୟ ୟୁରୋପ ରାଷ୍ଟ୍ର ସର୍ବିଆ ମାଲଟା ଏବଂ ରୋମାନିଆ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ତାଙ୍କର ଏହି ଗସ୍ତ ସେହି ଦେଶଗୁଡ଼ିକ ସହିତ ଭାରତର ସଂପର୍କକୁ ମଜଭୁତ କରିବ ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ କାଳରେ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଉପରାଷ୍ଟ୍ରପତି ସର୍ବିଆର ଜାତୀୟ ଆସେମ୍ପ୍ଲିରେ ଉଦ୍ବୋଧନ ଦେଇଥିଲେ ଯାହାକୁ ସେଠାକାର ଲୋକେ ଖୁବ୍ ଉତ୍ସାହର ସହିତ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତିଙ୍କ ଗସ୍ତ ଫଳରେ ଆସନ୍ତା ଦିନଗୁଡ଼ିକରେ ସେହି ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଆର୍ଥକ ସାଂସ୍କୃତିକ ଓ ରାଜନୈତିକ ସଂପର୍କ ସୁଦୃତ୍ ହେବ ପ୍ରଭୁ ସେଫ୍ଟି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଦେଶର ସମସ୍ତ ବିମାନ ବନ୍ଦର ଏୟାର୍ ଲାଇନସ୍ ନିରାପତ୍ତା ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଜେଟ୍ ଏୟାର୍ଓ୍ବେଜ୍ ବିମନା ଉଡ଼ାଶ ସମୟରେ ଘଟିଥିବା ଏହି ଘଟଣାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯିବା ପରେ ବିମାନ ଦୂର୍ଘଟଣା ତଦନ୍ତ ବ୍ୟୁରୋ ଏଏଆଇବି ଏହାର ତଦନ୍ତ ଆରମ୍ଭ କରିଛନ୍ତି ଶ୍ରୀ ପ୍ରଭୁ ଏୟାରଲାଇନ୍ସ ବିମାନ ଅବତରଣ ସ୍ଥଳୀର ଦାୟିତ୍ୱରେ ଥିବା କର୍ମଚାରୀ ବିମାନ ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ର ଏବଂ ରକ୍ଷଣାବେକ୍ଷଣ ମରାମତି କର୍ତ୍ତିବା ସଂସ୍ଥାଗ୍ରଡ଼ିକର ନିରାପତ୍ତା ଅଡିଟ୍ ଯୋଜନା ପ୍ରସ୍ତତ କରିବା ପାଇଁ ମଧ୍ୟ ସଂପ୍ରକ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଗଡ଼କରୀ ଡ୍ରାଇଭିଂ ଲାଇସେନ୍ନ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି ସରକାର ଡ୍ରାଇଭିଂ ଲାଇସେନସ୍ର ଡାଟାବେସ୍ ପ୍ରସ୍ତୁତ କରୁଛନ୍ତି ଯାହାଦ୍ୱାରା ଗୋଟିଏ ଲୋକକୁ ବିଭିନ୍ନ ସଂସ୍ଥା ଦ୍ୱାରା ଭିନ୍ନଭିନ୍ନ ଲାଇସେନ୍ ପ୍ରଦାନକୁ ରୋକାଯାଇ ପାରିବ ନୁଆଦିଲ୍ଲୀଠାରେ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଗଡ଼କରୀ କହିଛନ୍ତି ଏବେ ଭାରତରେ ଲାଇସେନୁ ବାହାର କରିବା ଅତି ସହଜ ହୋଇଯାଇଛି ଏବଂ ଅନେକ ଉଦାହରଣ ରହିଛି ଯେଉଁଠି ଲୋକମାନଙ୍କୁ ବିଭିନ୍ନ ରାଜ୍ୟରୁ ଭିନ୍ନଭିନ୍ନ ଲାଇସେନ୍ସ ମିଳିଛି

ଚାଳକବିହୀନ ଯାନ ବ୍ୟବହାର କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସେ ସ୍ୱଷ୍ଟ କରି ଦେଇଛନ୍ତି ଶ୍ରୀ ଗଡ଼କରୀ କହିଛନ୍ତି ବିନା ପରୀକ୍ଷାରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ଦ୍ୱାରା ଦୂର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ସରକାର ବହୁମୁଖୀ ଡ୍ରାଇଭିଂ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କର୍ ଚ୍ଚନ୍ତି

ସେମାନଙ୍କ ମଧ୍ୟରେ ସାମାଜିକ କଲ୍ୟାଣ ବିଭାଗର ନିଲମ୍ପିତ ସହକାରୀ ନିର୍ଦ୍ଦେଶକ ଅଛନ୍ତି

ତାଙ୍କର କୌଣସି ସ୍ଥାବର କିମ୍ବା ଅସ୍ଥାବର ସମ୍ପଭିର ବିକାକିଣା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ଖବର ଅନୁସାରେ ସିବିଆଇ ପୂର୍ବତନ ସାମାଜିକ କଲ୍ୟାଣମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ ଜେରା କରିବାର ସମ୍ଭାବନା ଅଛି ଆଶ୍ରୟ ଗୃହ ଯୌନ ନିର୍ଯ୍ୟାତନା ମାମଲାରେ ସେ ଜଡ଼ିତ ଥିବାର ଅଭିଯୋଗ ହୋଇଥିଲା ଆଶ୍ରୟଗୃହ ଯୌନ ନିର୍ଯ୍ୟାତନା ଘଟଣାର ତଦନ୍ତ ପରେ ବହୁ ତଥ୍ୟ ଉନ୍କୋଚିତ ହେଉଥିବାରୁ ସୁପ୍ରିମକୋର୍ଟ ଏହାକୁ ଚିନ୍ତାଜନକ ବର୍ଣ୍ଣନା କରିଛନ୍ତି ମଞ୍ଜୁବର୍ମା ଓ ତାଙ୍କ ପତିଙ୍କ ବାସଭବନରୁ ବେଆଇନ୍ ଅସ୍ତ୍ରଶସ୍ତ୍ର ମିଳିବା ଘଟଣାର ତଦନ୍ତ କରିବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି

ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବେ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ପରାଜଙ୍କ ସହ ପ୍ରତିନିଧବ ମଣ୍ଡଳ ସ୍ତରୀୟ କଥାବାର୍ତ୍ତା କରିବେ ଏହାବ୍ୟତୀତ ଅନେକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଅନୁମାନ କରାଯାଉଛି

ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟେଦ ଆକବର ଉଦ୍ଦିନ ଟ୍ୱିଟ୍ କରି କହିଛନ୍ତି ଏହା ଅଙ୍ଗାରକାମ୍ ଗ୍ୟାସ୍ ହ୍ରାସ କରିବା ସହ ସ୍ଥାୟୀ ଶକ୍ତି ଯୋଗାଣରେ ସାହାଯ୍ୟ କରିବ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଜାତିସଂଘ ସେକ୍ରେଟାରୀ ଜେନେରାଲ ଦେଇଥିବା ଆହ୍ୱାନକୁ ଗ୍ରହଣ କରିବାରେ ଭାରତ ପ୍ରମୁଖ ସ୍ଥାନରେ ଥିଲା ଭାରତର ଦାନ ପାଇଁ ଜାତିସଂଘ ଧନ୍ୟବାଦ ଜଣାଇଛି ହୋମ୍ ମିନିଷ୍ଟ୍ରି ଇସ୍ରୋ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଜରୁରୀକାଳୀନ ସହାୟତା ପାଇଁ ଅତ୍ୟାଧୁନିକ ସମନ୍ଧିତ କଣ୍ଟ୍ରୋଲ ରୁମ୍ ସ୍ଥାପନ ସକାଶେ ମନ୍ତ୍ରଣାଳୟ ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତଦାରଖରେ ପ୍ରକଳ୍ପର ପରିଚାଳନା କରାଯିବ

ଇଣ୍ଡିଆ କୋରିଆ ପରମାଣୁ ନିରସ୍ତ୍ରୀକରଣ ନେଇ ଦକ୍ଷିଣ ଏବଂ ଉତ୍ତର କୋରିଆ ମଧ୍ୟରେ ହୋଇଥିବା ବୁଝାମଣାକୁ ଭାରତ ସ୍ୱାଗତ କରିଛି

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କୋରିଆ ଉପଦ୍ୱୀପରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ କୂଟନୈତିକ ସ୍ତରରେ ଆଲୋଚନାକୁ ଭାରତ ସର୍ବଦା ସ୍ୱାଗତ କରେ କୋରିଆ ଉପଦ୍ୱୀପରେ ନିରସ୍ତ୍ରୀକରଣ ଓ ଉତ୍ତେଜନା ହ୍ରାସ ଘଟି ଶାନ୍ତି ପ୍ରତିଷ୍ଠା ନେଇ ନୂଆଦିଲ୍ଲୀ ସବୁବେଳେ ଆଶାବାଦୀ ଏବଂ ଏହା ଦୀର୍ଘସ୍ଥାୟୀ ହେବ ବୋଲି ଭାରତ ବିଶ୍ୱାସ କରେ

ଭିଏତ୍ନାମର ସରକାରୀ ସମ୍ଭାଦ ସରବରାହ ସଂସ୍ଥା ପକ୍ଷରୁ ଏହା କୁହାଯାଇଛି

ମହରମ୍ ଆକି ଦେଶର ବିଭିନ୍ନ ସ୍ଥାନରେ ଆଶୁରା ଇ ମୁହରମ୍ ପର୍ବ ପାରମ୍ପରିକ ନିଷ୍ଠା ଓ ଭକ୍ତିର ସହ ପାଳନ କରାଯାଉଛି କାର୍ବାଲାରେ ସତ୍ୟ ନ୍ୟାୟ ଓ ସଦାଚାରକୁ ଅତ୍କଟ ରଖିବା ଉଦ୍ୟମରେ ପ୍ରାଣବଳୀ ଦେଇଥିବା ପୈଗମ୍ଭର ମହମ୍ମଦ୍ଙ୍କ ନାତୀ ହଜ୍ରତ୍ ଇମାମ୍ହୁସେନ୍ ଏବଂ ତାଙ୍କର ସାଥିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ଏହି ଦିବସକୁ ପାଳନ କରାଯାଇଥାଏ ଏଥିପାଇଁ ଆକି ତାଜିଆ ଶୋଭାଯାତ୍ରା ଆୟୋଜିତ ହୋଇଛି ଧାର୍ମିକ ସଭାମାନ ଅନୁଷ୍ଠିତ ହୋଇ କାର୍ବାଲା ସହିଦ୍ମାନଙ୍କର ଏହି ଚରମ ତ୍ୟାଗକୁ ସ୍ମରଣ କରାଯାଇଛି

ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଦକ୍ଷିଣ ପଣ୍ଟିମାଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ବାଲେଶ୍ୱର ଏବଂ କୋରାପୁଟ ଜିଲ୍ଲାରେ ପ୍ରବାହିତ ପ୍ରମୁଖ ନଦୀର ଜଳ୍ପଷ୍ତର ବୃଦ୍ଧି ପାଇବାରେ ଲାଗିଛି ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି